ରାଷ୍ଟପତି ରାମନାଥ କୋବିନ୍ଦ ଗତକାଲି ଏହି ନିଯୁକ୍ତି ପ୍ରଦାନ କରିଛନ୍ତି

ବର୍ଉମାନ ସେ ଅର୍ଥମନ୍ତଶାଳୟର ବ୍ୟୟ ସଚିବ ପଦରେ କାର୍ଯ୍ୟ କରୁଛନ୍ତି

ଏହା ଦ୍ୱାରା ଶିକ୍ଷକ ଓ ଛାତ୍ରଛାତ୍ରୀ ସ୍କୁଲରେ କେତେ ସମୟ ବିତାଉଛନ୍ତି ତାହା ସହଜରେ ବିଭାଗକୁ ଜଶାପଡିବ

ଅପହଞ୍ଚ ଅଞ୍ଚଳର ଲୋକଙ୍ଙୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଏହି ବସ୍ ସେବା ଆର କରାଯାଇଛି

ଅନୁସ୍ତଚିତ କାତି ଓ କନକାତି ମନ୍ତୀ ଜଗନ୍ନାଥ ସାରକା ସାଂସଦ ଚନ୍ଦ୍ରଶେଖର ସାହୁ ଜିଲ୍ଲାପାଳ ଅନୁପମ ଶାହା ଓ ଏସ୍ପି ସାରା ଶର୍ମା ପ୍ରମୁଖ ଘଟଣାସ୍ଚଳ ପରିଦର୍ଶନ କରି ବିପନ୍ତଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥିବା ଜଶାପଡ଼ିଛି ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଶ ବର୍ଷା ଯୋଗୁଁ ବହୁ ଅଞଳ ଜଳାର୍ଷ୍ଡବ ହୋଇଛି ପ୍ରଶାସନ ପକ୍ଷରୁ ବିଭିନୁ ସ୍ସାନରେ ଜଳନିଷ୍କାସନ କାର୍ଯ୍ୟ ଆର ହୋଇଛି